ଆକାଶବାଣୀର 'ମନ୍ କି ବାତ୍' କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୀ ମୋଦି ତୃତୀୟ ଖେଲୋ ଇଣ୍ଡିଆ କ୍ରୀଡ଼ା ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିଥିବାରୁ ଆସାମ ସରକାର ଓ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଦାରିଦ୍ର୍ୟ ପିଲାମାନଙ୍କର ଭବିଷ୍ୟତରେ ବାଧକ ନସାଜୁ ସେଥିପାଇଁ କେତେକ ଅଭିଭାବକମାନଙ୍କର ପ୍ରଚେଷ୍ଟାକୁ ଶ୍ରୀ ମୋଦି ଭୂୟସୀ ପ୍ରଶଂସା କରିଛନ୍ତି

ଶିକ୍ଷା ସହିତ କ୍ରୀଡ଼ା ଓ ଶାରୀରିକ କାର୍ଯ୍ୟକଳାପକୁ ସମନ୍ଦିତ କରିବା ପାଇଁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରସ୍ତାବିତ ଗଗନଯାନ ମିଶନ ନ୍ୟୁ ଇଣ୍ଡିଆ ପାଇଁ ଏକ ମାଇଲ୍ଖୁଷ୍ଟ ଭାବେ ପ୍ରମାଣିତ ହେବ

ଶ୍ରୀ ମୋଦି କହିଛନ୍ତି ହିଂସା କେବେବି କୌଣସି ସମାଧାନର ପନ୍ଥା ହୋଇପାରିବ ନାହିଁ ଏବଂ ନୂଆ ସମସ୍ୟା ସୃଷ୍ଟି ନ୍ଦ୍ରହେଁ ବରଂ ସମାଧାନର ଉପାୟ ଖେଜିଲେ ହିଁ ସମସ୍ୟା ଦ୍ରୀଭୃତ ହୋଇପାରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଉତ୍ତର ପୂର୍ବାଞ୍ଚଳରେ ଜାରିଥିବା ଅସ୍ଥିରତା ଏବେ ହ୍ରାସ ପାଇଛି ଏବଂ କଥାବାର୍ତ୍ତା ମାଧ୍ୟମରେ ସଠିକ୍ ଉପାୟରେ ଶାନ୍ତିପୂର୍ଣ୍ଣ ଭାବେ ଏହି ଅଞ୍ଚଳର ସମସ୍ୟା ଦୂର କରିବା ପାଇଁ ପ୍ରୟାସ ହେବା ଉଚିତ୍

ମନ୍ କି ବାତ୍ର ବିଭିନ୍ନ ସଂସ୍କରଣରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଠାଯାଉଥିବା ବିଭିନ୍ନ ପ୍ରସଙ୍ଗ ଉପରେ ବିହାରର ଶୈଲେସ ଏକ ମନ୍ କି ବାତ୍ ସନନ୍ଦ ପ୍ରସ୍ତୁତ କରି ତାଙ୍କ ପାଖକୁ ପଠାଇଥିବା ବିଷୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ସେ କହିଛନ୍ତି ମନ୍ କି ବାତ୍ ସନନ୍ଦ ଅଭିନବତାପୂର୍ଣ୍ଣ ଏବଂ ଏଥିରେ ସନ୍ନିବେସିତ ତାଲିକା ଗୁଡ଼ିକରେ ଜନସାଧାରଣ ନିଜର ପସନ୍ଦ ଅନୁଯାୟୀ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଉପରେ ନିଜ ନିଜର ମତାମତ ରଖିବା ଉଚିତ୍

ପ୍ରଧାନ ବିଚାରପତି ଏସ୍ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଏକ ଖଶ୍ତପୀଠ କହିଛନ୍ତି ଯଦି ଜଣକୁ ଫେବୃୟାରୀ ପହିଲାରେ ଫାଶୀ ଦେବାକୁ ସ୍ଥିର ହୋଇଛି ତାହେଲେ ଏହା ଏକ ଅଗ୍ରାଧକାର ବିଷୟ ଏବଂ ଏଥପାଇଁ ସମ୍ପ୍ରକ୍ତ ଅଫିସରଙ୍କୁ ଆବେଦନ କରିବାକୁ ମୁକେଶ ସିଂହର ଓକିଲଙ୍କୁ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି ଖଣ୍ଡପୀଠ କହିଛନ୍ତି ଫାଶୀ ଦିଆଯିବା ମାମଲା ଗୁଡ଼ିକୁ ସର୍ବଦା ଅଗ୍ରାଧିକାର ଦିଆଯାଇଥାଏ

ତାହାର ଏକ କ୍ଷମା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେବାପରେ ମୁକେଶ ସିଂହ ରାଷ୍ଟ୍ରପତିଙ୍କୁ ଏକ କ୍ଷମା ଆବେଦନ କରିଥିଲା ପୂର୍ବରୁ ସୁପ୍ରିମକୋର୍ଟ ଅନ୍ୟଜଣେ ଦୋଷୀ ଅକ୍ଷୟ କୁମାରର କ୍ଷମା ଆବେଦନକୁ ମଧ୍ୟ ଖାରଜ କରିସାରିଛନ୍ତି

ସେହିଭଳି ରାକ୍ୟରୁ ଗଙ୍ଗାର ପ୍ରସ୍ଥାନସ୍ଥଳ ତଥା ଉତ୍ତରପ୍ରଦେଶର ପୂର୍ବଭାଗରେ ଥିବା ବଲିଆଠାରୁ ଏହି ଅଭିଯାନରେ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ୍ କେନ୍ଦ୍ରମନ୍ତ୍ରୀ ମହେନ୍ଦ୍ରନାଥ ପାଣ୍ଡେ ଏବଂ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ସାମିଲ ହେବେ ବଲିଆଠାରେ ଗଙ୍ଗାନଦୀ ଉତ୍ତରପ୍ରଦେଶରୁ ପ୍ରସ୍ଥାନ କରିବା ପରେ ବିହାରରେ ପ୍ରବେଶ କରିଛି

ଜାତୀୟ ଗଙ୍ଗା ସଫେଇ ଅଭିଯାନର ମହାନିର୍ଦ୍ଦେଶକ ରାଜୀବ ରଂଜନ ମିଶ୍ର ଆକାଶବାଣୀକୁ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ପବିତ୍ର ଗଙ୍ଗାନଦୀର କୂଳରେ ଥିବା ଗ୍ରାମଗୁଡ଼ିକୁ ବିକାଶିତ ଏବଂ ସମୃଦ୍ଧ କରିବା ସହିତ ଜୈବ ବିବିଧତାକୁ ପ୍ରୋହାହିତ କରିବା ହେଉଛି ଏହି ଯାତ୍ୱାର ମୁଖ୍ୟ ଉଦ୍ଦେଶ୍ୟ

ଚୀନ୍ ଜାତୀୟ ସ୍ୱାସ୍ଥ୍ୟ କମିଶନ କହିଛି ଏହି ଭୂତାଣୁ ଦ୍ରତଗତିରେ ସଂକ୍ରମିତ ହେବାରେ ଲାଗିଛି ଓ ଏହାକୁ ରୋକିବା ପାଇଁ କୌଣସି ପ୍ରତିକାର ବ୍ୟବସ୍ଥା ଏପର୍ଯ୍ୟନ୍ତ ବାହାର କରାଯାଇପାର୍ ନାହିଁ କରୋନା ଭୂତାଣ୍ର କେଉଁ ଶ୍ରେଣୀର ବୋଲି ଏପର୍ଯ୍ୟନ୍ତ ଜଣାପଡୁନଥିବାରୁ ସଂକ୍ରମଣ ବୃଦ୍ଧିପାଇବାର ଯଥେଷ୍ଟ ସମ୍ଭାବନା ରହିଛି କମିଶନ କହିଛି ଏହାକୁ ରୋକିବା ପାଇଁ କରାଯାଉଥିବା ସମସ୍ତ ଉଦ୍ୟମକୁ ଆହୁରି ତ୍ୱରାନ୍ୱିତ କରିବାକୁ ହେବ ଏହାମଧ୍ୟରେ ସଂକ୍ରମିତ ଲୋକମାନଙ୍କର ଅଲଗା ଭାବେ ଚିକିତ୍ସା କରାଯିବା ପରିବହନ ଓ ଗସ୍ତ କଟକଣା ଏବଂ ବଡବଡ କାର୍ଯ୍ୟକ୍ରମଗୁଡ଼ିକୁ ବାତିଲ କରାଯିବା ପ୍ରଭୂତି ଅନ୍ତର୍ଭୁକ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଡକ୍ଟର ଟେଡ୍ରସ ଅଧନୋମ ଘେବ୍ରେସସ୍ ଆଜି ବେଜିଂରେ ପହଞ୍ଚବା ପରେ ପରସ୍ଥିତିର ସରଜମିନ୍ ତଦନ୍ତ କରିବେ ଓ ଚୀନ୍ ସରକାର କ'ଣ ସବ୍ ପଦକ୍ଷେପ ନେଇଛନ୍ତି ସେସବୁର ତଦାରଖ କରିବେ

ଇତିମଧ୍ୟରେ ଏହି କିଛିଦିନ ପୂର୍ବେ ଚୀନ୍ରୁ ଫେରିଥିବା ବିହାର ଛପ୍ରାର ଜଣେ ଲୋକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାର ସନ୍ଦେହ କରାଯାଉଛି ଓ ଛପ୍ରାର ଏକ ହସ୍ୱିଟାଲରେ ସେହି ବ୍ୟକ୍ତିଜଣଙ୍କର ଆଇସିୟୁରେ ଚିକିତ୍ସା ଚାଲିଛି

ଅଷ୍ଟ୍ରେଲିୟାନ୍ ଓପନ୍ ଭାରତୀୟ ଟେନିସ୍ ତାରକା ରୋହନ୍ ବୋପାନ୍ଧା ଓ ତାଙ୍କର ଯୋଡ଼ି ୟୁକ୍ରେନ୍ର ନାଦିଆ କିଚ୍ନକ୍ ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍ ଟ୍ରୁର୍ଣ୍ଣାମେଣ୍ଟ୍ର ମିକୃତ୍ ଡବଲ୍ସ୍ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି

ଇତିମଧ୍ୟରେ ଅନ୍ୟତମ ଭାରତୀୟ ଖେଳାଳି ଲିଆଣ୍ଡର୍ ପେସ୍ ଓ ତାଙ୍କର ଯୋଡ଼ି ଜେଲେନା ଓସ୍ତାପେଙ୍କୋ ମିକ୍କଡ୍ ଡବଲ୍ସ୍ର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ପରବର୍ତ୍ତୀ ରାଉଶ୍ଚରେ ସେମାନଙ୍କର ମୁକାବିଲା ବେଥାନି ମାଟେକ୍ ଓ ବ୍ରିଟନ୍ ଜାମି ମୁରେଙ୍କ ସହିତ ହେବ ପୁରୁଷ ସିଙ୍ଗିଲ୍ସରେ ରୋଜର ଫେଡେରର ଓ ନୋଭାକ୍ ଜୋକୋଭିକ୍ କ୍ୱାର୍ଟର ଫାଇନାଲ୍ରେ ପହଞ୍ଚ ୍ଚନ୍ତି ସ୍କାସ୍ ପିଟ୍ସବର୍ଗ ଓପନ ସ୍କ୍ୱାସ୍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ପ୍ରତିଯୋଗୀ ସୌରଭ ଘୋଷଲା ଇଜିପ୍ଟର ଓମାର ମାସୁଦଙ୍କୁ ହରାଇ ଫାଇନାଲ୍ରେ ପ୍ରବେଶ କରିଛନ୍ତି

ଫାଇନାଲ୍ରେ ସୌରଭଙ୍କ ମୁକାବିଲା ଇଜିପ୍ଟର ଫାରେସ୍ ଡେସୁକିଙ୍କ ସହ ହେବ

ଏହି ସିରିଜ୍ର ତୃତୀୟ ମ୍ୟାଚ୍ ଆସନ୍ତା ବୁଧବାର ଦିନ ଖେଳାଯିବ ଏସ୍ଏଲ୍ ମେସେଜ୍ ଶ୍ରୀଲଙ୍କାର ଦୁଇଜଣ ନାଗରିକ ଡକୁର ବଜିରା ଚିତ୍ରସେଣା ଓ ପ୍ରଫେସର ସ୍ୱର୍ଗତ ଇନ୍ଦ୍ରା ଦାସନାୟକଙ୍କୁ ପଦ୍କଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିବାରୁ ଶ୍ରୀଲଙ୍କା ସରକାର ଭାରତକୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ଏକ ବାର୍ତ୍ତାରେ କହିଛନ୍ତି ନିଜ ନିଜ କ୍ଷେତ୍ରରେ ଅଗ୍ରଣୀ ଶ୍ରୀଲଙ୍କାର ଦୁଇଜଣ କନ୍ୟାଙ୍କୁ ଭାରତର ସର୍ବଶ୍ରେଷ୍ଠ ନାଗରିକ ସମ୍ମାନ ପ୍ରଦାନ କରାଯିବା ଆମଦେଶ ପାଇଁ ଗର୍ବ ଓ ଗୌରବର ବିଷୟ